ଏହି ସମାରୋହକୁ ଦିଲ୍ଲୀର ମୁଖ୍ୟ ଆବାସିକ କମିଶନର ଡ ସୁନୀଲ କୁମାର ଭାର୍ଗବ ଉଦ୍ଘାଟନ କରିଥିଲେ ଏହି ଓଡ଼ିଶା ଦିବସ ସମାରୋହ ବାଶିଜ୍ୟ ମେଳା ପରିସରସ୍ର ହଂସଧ୍ୱନି ଥିଏଟରରେ ଅନୁଷିତ ହୋଇଥିଲା

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚଳିତ ବର୍ଷର ବିଷୟବସ୍ତୁ ରହିଛି ଭାରତର ଗ୍ରାମୀଣ ଉଦ୍ୟୋଗ ଏହି ବିଷୟବସ୍ତୁ ଆଧାରରେ ଓଡ଼ିଶା ମଣ୍ଡପକୁ ସୁସଜିତ କରାଯାଇଛି

ଆସନ୍ତାକାଲି କାର୍ତ୍ତିକ ପୂର୍ଶ୍ରିମାରେ ଅବକାଶ ନୀତି ପରେ ତିନିଠାକୁରଙ୍ଙୁ ରାଜରାଜେଶ୍ୱର ବା ସ୍ପୁନାବେଶରେ ସଜିତ କରାଯିବ